ସଚିବାଳୟରେ ଅନୁଷ୍ଠିତ ବୈଠକରେ ଏହି ଅନୁମୋଦନ ମିଳିଛି

ସେ କହିଛନ୍ତି ଯେ ବେସରକାରୀ ସଂସ୍କାର ପରୀକ୍ଷଣ ରିପୋର୍ଟକୁ ଗ୍ରହଶ କରାଯିବ ନାହି

ଯେଉଁ ସ୍କୁଲଗୁଡ଼ିକ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି ସେହି ସ୍କୁଲର ଛାତ୍ରଛାତ୍ରୀମାନେ ନିକଟସ୍ସ ସ୍କୁଲ୍ରେ ପାଠ ପଢ଼ିବା ପାଇଁ ନିଷ୍ବଉି ହୋଇଛି

ଜୟଦେବ ଭବନ ସ୍ସିତ ଗୀତଗୋବିନ୍ଦ ପ୍ରେଷାଳୟରେ ଏହି ପରୀକ୍ଷା ଫଳ ଘୋଷଣା କରାଯିବ ଛାତ୍ରଛାତ୍ରୀମାନେ ଦୁଇଟି ଓ୍ୱେବ୍ସାଇଟ୍ କରିଆରେ ସେମାନଙ୍କ ଫଳାଫଳ ଦେଖି ପାରିବେ